ନରେନ୍ଦ୍ର ମୋଦି ଆପ୍ କରିଆରେ କର୍ଣ୍ଣାଟକ ବିକେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ମୋଦି ଏହା କହିଛନ୍ତି

ଏବଂ ଭ୍ଲାଦିମିର୍ ପୁତିନ୍ ଚତୁର୍ଥ ଥରପାଇଁ ଆଜି ରୁଷ୍ର ରାଷ୍ଟ୍ରପତି ଭାବେ ଶପଥ ନେବେ

ଶ୍ରୀ ମୋଦି କହିଛନ୍ତି ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପରିମାଣ ଯଥେଷ୍ଟମାତ୍ରାରେ ବୃଦ୍ଧି ପାଇଛି ଏବଂ ଆଗକୁ ଆହୁରି ବୃଦ୍ଧି ପାଇବ ସେ କହିଛନ୍ତି କର୍ଷ୍ଣାଟକ ହେଉଛି ଭାରତର ଷ୍ଟାର୍ଟ ଅପ୍ସ୍ ର ପେଣ୍ଣସ୍ଥଳୀ ରାଜ୍ୟର ଯୁବକମାନେ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରତିପାଦନ କରିଛନ୍ତି

ସେ କହିଛନ୍ତି କର୍ଷ୍ଣାଟକରେ ଯେଉଁ ନିର୍ବାଚନ ହେବ ଏହା ବିକେପି କର୍ମୀମାନଙ୍କର ନିର୍ବାଚନ ନୁହେଁ ବରଂ ରାଜ୍ୟବାସୀଙ୍କର ନିର୍ବାଚନ କାରଣ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ଏବଂ ରାଜନୈତିକ ହତ୍ୟା ଘଟଣାଗୁଡ଼ିକ ଦେଶପାଇଁ ଉଦ୍ବେଗର କାରଣ ପାଲଟିଛି ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବତନ ୟୁପିଏ ସରକାରଙ୍କ ଅମଳରେ ଚାକିରି ନ ଥିଲା କିନ୍ତୁ ଏନ୍ଡିଏ ସରକାର ଯୁବକମାନଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଜୋର୍ସୋର୍ରେ ଉଦ୍ୟମ ଚଳାଇଛନ୍ତି ଏଠାରେ ସ୍କରଣଯୋଗ୍ୟ ଶ୍ରୀ ମୋଦି ନରେନ୍ଦ୍ର ମୋଦି ଆପ୍ କରିଆରେ ଅକ୍ଷଦିନ ତଳେ ପାର୍ଟିର କିଷାନ୍ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କ ସହ କଥାବାର୍ତ୍ତା କରିଥିଲେ ବିଧାନସଭା ନିର୍ବାଚନ ଲଢ଼ୁଥିବା ପାର୍ଟିର ପ୍ରାର୍ଥୀମାନଙ୍କ ସହ ମଧ୍ୟ ଶ୍ରୀ ମୋଦି କଥାବାର୍ତ୍ତା କରିଥିବା ଜଣାପଡ଼ିଛି

କେଡିଏସ୍ ମାନିଫେଷ୍ଟୋ କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର ରାଜ୍ୟଶାଖା ସଭାପତି ଏଚ୍ଡି କୁମାରସ୍ୱାମୀ ଆଜି ବେଙ୍ଗାଲୁରୁଠାରେ ପାର୍ଟିର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛନ୍ତି

ଜିଏସ୍ଟି ଏବଂ ଇ ମାର୍କେଟିଙ୍ଗ୍ ବ୍ୟବସ୍ଥାକୁ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି ଏବଂ ଏହି ବ୍ୟବସ୍ଥାଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କପାଇଁ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରତି ଦିଆଯାଇଛି ଏସ୍ସି ଇମ୍ପିଚ୍ମେଣ୍ଟ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୁଦ୍ଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ୍ଙ୍କଦ୍ୱାରା ପ୍ରତ୍ୟାଖ୍ୟାନ ବିର୍ଦ୍ଧରେ କଂଗ୍ରେସର ଦ୍ରଇ ଜଣ ସାଂସଦ ଆକି ସୁପ୍ରିମ୍କୋର୍ଟରେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ତଥା ବରିଷ୍ଣ ଓକିଲ କପିଲ୍ ଶିବଲ୍ ଏହି ଆବେଦନ ଉପରେ ଶୀଘ୍ର ଶ୍ରଣାଣି ପାଇଁ ଜଷ୍ଟିସ୍ ଚେଲାମେଶ୍ୱରଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଶ୍ରୀ ଶିବଲ୍ କହିଛନ୍ତି ମହାଭିଯୋଗ ପ୍ରସ୍ତାବ ଭାରତର ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଉପସ୍ଥାପନ କରାଯାଇଥିବାରୁ ସବୁଠାରୁ ବରିଷ୍ଠ ବିଚାରପତି ଏହା ଉପରେ ଶ୍ରଣାଣିପାଇଁ ନିର୍ଦ୍ଦେଶ ଦେଇପାରିବେ ତେଶେ ଜଷ୍ଟିସ୍ ଚେଲାମେଶ୍ୱର କହିଛନ୍ତି କେଉଁ ମାମଲା କିଏ ବଚାର କରିବ ତାହା ପ୍ରଧାନ ବିଚାରପତିଙ୍କ ଅଧିକାର ବୋଲି ସାୟିଧାନିକ ଖଣ୍ଡପୀଠ ରାୟ ଦେଇଥିବାରୁ ପ୍ରଧାନ ବିଚାରପତିଙ୍କ ଆଗରେ ଏହି ଆବେଦନ ଉପସ୍ଥାପନ କରବା ପାଇଁ ଶ୍ରୀ ଶିବଲ୍ ଏବଂ ଆଡ଼୍ଭୋକେଟ୍ ପ୍ରଶାନ୍ତ ଭୂଷଣଙ୍କୁ ପରାମର୍ଶ ଦେଇଛନ୍ତି ପଞ୍ଜାବର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜ୍ୱା ଏବଂ ଗୁଜରାଟ୍ର ଅମୀ ହର୍ଷଦ୍ରାୟ ୟାକ୍ନିକ୍ ଏହି ଆବେଦନ ଦାଖଲ କରିଛନ୍ତି

ଉପରାଷ୍ଟ୍ରପତି କହିଥିଲେ ଭାରତର ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ କୌଣସି ପ୍ରକାର ଦୁର୍ବ୍ୟବହାର କିୟା ଅପାରଗତା ପ୍ରମାଣିତ ହୋଇ ନ ଥିବାରୁ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଗ୍ରହଣଯୋଗ୍ୟ ନ୍ତହେଁ

ସେ କହିଛନ୍ତି ରପ୍ତାନୀ ବୃଦ୍ଧି ଅପେକ୍ଷା ଦେଶୀୟ ଚାହିଦା ବୃଦ୍ଧି ପାଇଲେ ଅଧିକ ଅଭିବୃଦ୍ଧି ସାଧିତ ହୋଇଥାଏ ଶ୍ରୀ ସୱାଦା କହିଛନ୍ତି ଆୟ ଅସମତୁଲତା ଓ ଦାରିଦ୍ର୍ୟ ଦୂରୀକରଣ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ କାରଣ ଚାହିଦା ପାଇଲେ ଅଧିକ ଉତ୍ପାଦନପାଇଁ ବାଟ ଖୋଲିବ ଓ ଉତ୍ପାଦନ ବୃଦ୍ଧି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ଆକାଶବାଣୀକୁ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ଡକୁର ଏମ୍ ମହାପାତ୍ର କହିଛନ୍ତି ଜାମ୍ମୁ କାଶ୍କୀର ପଞ୍ଜାବ ହରିଆନା ଚଣ୍ଡୀଗଡ଼ ଦିଲ୍ଲୀ ହିମାଚଳପ୍ରଦେଶ ଉତ୍ତରାଖଣ୍ଡ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି ଏହି ସବୁ ଅଞ୍ଚଳର ପାଣିପାଗରେ ବୁଧବାରଠାରୁ ପରିବର୍ତ୍ତନ ପରିଲକ୍ଷିତ ହେବ ପାଣିପାଗ ବିଭାଗର ସତର୍କ ସୂଚନା ଦୃଷ୍ଟିରୁ ହରିଆନା ସରକାର ଆଜି ଏବଂ ଆସନ୍ତାକାଲି ପାଇଁ ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କରିଛନ୍ତି ଆସାମ ମେଘାଳୟ ନାଗାଲ୍ୟାଣ୍ଡ ମଣିପୁର ମିକୋରାମ ଏବଂ ତ୍ରିପୁରାରେ ମଧ୍ୟ କାଁ ଭାଁ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି

ଗୁଏଟ୍ମାଲାରେ ତାଙ୍କର ରହଣି ସମୟରେ ଶ୍ରୀ ନାଇଡ଼ୁ ସେଠାକାର ନେତାମାନଙ୍କୁ ଭେଟିବେ ଓ ଏହାପରେ କେତେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଶ୍ରୀ ନାଇଡୁ ଗୁଏଟମାଲା ଉପରାଷ୍ଟ୍ରପତି କଫେଥ୍ କାବ୍ରେରାଙ୍କ ଭେଟି ତାଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବନ୍ୟପ୍ରାଣୀ ସଂରକ୍ଷଣ ମାନବ ସମ୍ଭଳ ଆଦାନ ପ୍ରଦାନ ଓ ତାଲିମ୍ ପ୍ରତିଷ୍ଠାନଗୁଡ଼ଇକ ମଧ୍ୟରେ ଜ୍ଞାନ ଓ ଅଭିଜ୍ଞତା ଆଦାନ ପ୍ରଦାନ ଆଦି କ୍ଷେତ୍ରରେ ବୃଝାମଣା ପତ୍ରଗୁଡ଼ିକ ସ୍ୱାକ୍ଷରିତ ହେବ ଶ୍ରୀ ନାଇଡୁ ଗୁଏଟ୍ମାଲା ରାଷ୍ଟ୍ରପତି ଜିଶ୍ମି ମୋରେଲ୍ସଙ୍କୁ ମଧ୍ୟ ଭେଟିବେ ଗୁଏଟମାଲା ପାର୍ଲାମେଣ୍ଟ ବାଚସ୍ୱତିଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଟଚୀ ରହିଛି

ଅଭିନେତା ସୈଫ୍ ଅଲ୍ଲୀ ଖାଁ ତବ୍ର ସୋନାଲୀ ବେନ୍ଦ୍ରେ ଏବଂ ଯୋଧପ୍ରରର ଜାଣ ବାସିନ୍ଦାଙ୍କ ବିର୍ଦ୍ଧରେ ପ୍ରମାଣ ଅଭାବରୁ ସେମାନଙ୍କୁ ଦୋଷମୁକ୍ତ କରାଯାଇଥିଲା

ଗତ ମାର୍ଚ୍ଚ ମାସରେ ଅନ୍ଦୁଷ୍ଠିତ ସାଧାରଣ ନିର୍ବାଚନରେ ସେ ବିଜୟୀ ହୋଇଥିଲେ

ମସ୍କୋ ସମେତ ର୍ଷିଆର ଅନ୍ୟ କେତେକ ସହରରେ ଗତ ଶନିବାର ଦିନ ତାଙ୍କ ବିର୍ଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ପ୍ରଲିସ୍ ପକ୍ଷର୍ ସ୍ବଚନା ମିଳିଛି